ଏନେଇ ଆଜି ସଚିବାଳୟରେ ଆୟୋଜିତ ଏକ ସାମ୍ଭାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଇନ ସୂଚନା ଓ ଲୋକସମ୍ପର୍କ ମନ୍ତୀ ପ୍ରତାପ ଜେନା ସୂଚନା ଦେଇଛନ୍ତି

ଆର୍ଏସ୍ବିଓ୍ୱାଇ ହିତାଧିକାରୀମାନେ ତୁରନ୍ତ ବିକେଓାର୍ଇ କାର୍ଡ ପାଇବାପାଇଁ ଅଗ୍ରାଧକାର ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ଷ୍ଟେସନ ପାଖରେ ଥିବା ଫାଟକଠାରେ ସଡ଼କ ଯାନ ଓ ସଡ଼କ ବ୍ୟବହାରକାରୀମାନେ ଟ୍ରେନ୍ ଆସିବା ସମୟରେ କିଛିକ୍ଷଣ ଅପେକ୍ଷା କରିଥାନ୍ତି

ବ୍ୟବସ୍ଥା କରାଯାଇଛି

ପାଶିପାଗ ପରିବର୍ଭନ ହେଲେ ଏହି ଗଶନା ଘୁଞାଯାଇପାରେ ବୋଲି ଡିଏଫ୍ଓ ପ୍ରକାଶ କରିଛନ୍ତି

ଅପରାହ୍ମରେ ବୀରଭୂମୀ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା

ବୌଦ୍ଧ ମହୋସ୍ବ ଓ ପଲ୍ଲଶ୍ରୀ ମେଳାରେ ଜିଲାର ହସ୍ତକଳା ସହ ରାଜ୍ୟ ତଥା ରାଜ୍ୟ ବାହାରର ହସ୍ତକଳା ଓ ଶିଳ୍ବ ସବୁ ପ୍ରଦର୍ଶିତ ହୋଇଛି

ଉଉଉ ପୂର୍ବ ଦିଗରୁ କୋହଲା ପବନ ପ୍ରବାହିତ ହେଉଥିବାରୁ ରାକ୍ୟରେ ଶୀତର ପ୍ରକୋପ ଆଉ ଦୁଇ ଦିନ ଜାରି ରହିବ ବୋଲି ପାଶିପାଗ ବିଭାଗ କହିଛି